ବିଜେପି କଂଗ୍ରେସ ଆସାମ ଗଣପରିଷଦ ଏଆଇୟୁଡିଏଫ୍ ସମେତ ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକ ଏଥିରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ରି ଇଲେକ୍ସନ ରାଜସ୍ଥାନ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା କରଣପୁର ନିର୍ବାଚନ ମଣ୍ଡଳୀର ଗୋଟିଏ ମତଦାନ କେନ୍ଦ୍ରରେ ଆସନ୍ତାକାଲି ପୁନଃ ମତଦାନ କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ଗତ ଶୁକ୍ରବାର ଦିନ ଅନୁଷ୍ଠିତ ଭୋଟ୍ ଗହଣ ସମୟରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା ଆସନ୍ତା ମଙ୍ଗଳବାର ଦିନ ଭୋଟ୍ଗ୍ରହଣ ହୋଇଥିବା ପାଞ୍ଚଟି ରାଜ୍ୟ ରାଜସ୍ଥାନ ମଧ୍ୟପ୍ରଦେଶ ଛତିଶଗଡ଼ ତେଲେଙ୍ଗାନା ଓ ମିଜୋରାମରେ ଭୋଟ୍ ଗଣତି କରାଯିବ ପିଏମ୍ ସାର୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ସାର୍କର ପ୍ରତିଷ୍ଠାତା ସଦସ୍ୟ ରାଷ୍ଟ୍ର ଭାବେ ଭାରତ ଆଞ୍ଚଳିକ ସହଯୋଗ ଓ ସଂହତି ସ୍ଥାପନ ଲାଗି ପ୍ରତିଶ୍ରତିବଦ୍ଧ ରହିଛି

କିନ୍ତୁ ଅଞ୍ଚଳର ପୂର୍ଣ୍ଣ କ୍ଷମତା ଉପଯୋଗ କରିବାରେ ଆହୁରି ଅନେକ ବାକି ରହିଛି ଗତକାଲି ପାଳିତ ହୋଇଥିବା ସାର୍କ ସନନ୍ଦ ଦିବସ ଉପଲକ୍ଷେ ଶ୍ରୀ ମୋଦି ସନ୍ତାସବାଦ ବିଷୟ ଦର୍ଶାଇ କହିଛନ୍ତି ଏହା ଏହି ଅଞ୍ଚଳର ଶାନ୍ତି ଓ ସ୍ଥିରତା ପ୍ରତି ଘୋର ବିପଦ ସୃଷ୍ଟି କରୁଛି ଏଣୁ ଯେକୌଣସି ପ୍ରକାର ସନ୍ତାସବାଦକୁ ଦମନ କରିବା ନିହାତି ଆବଶ୍ୟକ ହୋଇପଡ଼ିଛି ସେ କହିଛନ୍ତି ଆର୍ଥିକ ବିକାଶ ଓ ସମୃଦ୍ଧି ହାସଲ ପାଇଁ ଆଞ୍ଚଳିକ ସହଯୋଗ ଘନିଷ୍ଠ ହେଲେ ଶାନ୍ତି ଓ ନିରାପତ୍ତା ପରିବେଶ ସୃଷ୍ଟି ହୋଇପାରିବ ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାରଙ୍କର ଉଦ୍ୟମଗୁଡ଼ିକ ଏହି ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଜନସଂପର୍କ ବୃଦ୍ଧି ଲାଗି ଲକ୍ଷ୍ୟ ରଖାଯାଇଛି ସେ କହିଛନ୍ତି ଦକ୍ଷିଣ ଏସିଆ ଉପଗ୍ରହ ଶୁଭାରମ୍ଭ ଏବଂ ଦକ୍ଷିଣ ଏସିଆ ଦେଶଗୁଡ଼ିକ ସହ ଭାରତର ଜାତୀୟ ନଲେଜ୍ ନେଟୱାର୍କ ସ୍ଥାପନ ଏ ଦିଗରେ ବିଶେଷ ପଦକ୍ଷେପ ପ୍ରେଜ ୟୁପି ଭିଜିଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଉତ୍ତରପ୍ରଦେଶର ଗୋରଖପୁରକୁ ଦୁଇଦିନିଆ ଗସ୍ତ କରିବେ ପଦଭାର ଗ୍ରହଣ କରିବା ପରେ ଏହା ତାଙ୍କର ସେହି ସହରକୁ ପ୍ରଥମ ଗସ୍ତ ରାଷ୍ଟ୍ରପତି ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ମହରାଣା ପ୍ରତାପ ଶିକ୍ଷା ପରିଷଦ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଶିକ୍ଷା ସଂସ୍ଥାନ ଗୋରଖନାଥ ମଠ ଦ୍ୱାରା ପରିଚାଳିତ ହେଉଛି

ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲୁଚି ରହିଥିବା ଜଣାପଡିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଅଞ୍ଚଳକୁ ଘେରାଉ କରାଯାଇ ଖାନତଲାସୀ କରାଯିବା ପରେ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଥିଲା ନିହତ ସନ୍ତାସବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ ଆର୍ମି ଚିଫ୍ ପାକିସ୍ତାନ ସେନାଧ୍ୟକ୍ଷ ଡଃ ବିପିନ ରାଓ୍ୱତ କହିଛନ୍ତି ଯେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଆତଙ୍କବାଦୀଙ୍କ ଭୂମିକା ସମ୍ପର୍କରେ ଆର୍ନ୍ତଜାତିକ ସମୁଦାୟ ଅବଗତ ଏବଂ ଏ ନେଇ ଭାରତ କାହାର ସ୍ୱୀକାରୋକ୍ତି ଚାହେଁ ନାହିଁ

ତେବେ ପାକିସ୍ତାନ ଏ ଘଟଣାକୁ ସ୍ୱୀକାର କରିବା ଏକ ଭଲ କଥା ବୋଲି ଶ୍ରୀ ରାଓ୍ୱତ କହିଛନ୍ତି ୱାଟର ସମିଟ୍ ନ୍ନଆଦିଲ୍କୀରେ ଚାଲିଥିବା ତିନିଦିନିଆ ଭାରତ ଜଳ ଶିଖର ସମ୍ମିଳନୀ ଗତକାଲି ଶେଷ ହୋଇଛି

ଏଥିରେ ଜଳସମ୍ପଦ ସଚିବ ଉପେନ୍ଦ୍ର ପ୍ରସାଦ ସିଂ କହିଥିଲେ ଯେ ଏଥିପାଇଁ ବିଭିନ୍ନ କାର୍ଯ୍ୟକାରୀ ଗୋଷୀମାନ ଗଠନ କରାଯାଇଛି ସମ୍ପୁକ୍ତ ଗୋଷ୍ଠୀ ସମୃହଙ୍କ ସୁପାରିସ୍ ଅନୁସାରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ଏକ ସରକାରୀ ବିବୃଭି ଅନୁସାରେ ଏହି ସମ୍ମିଳନୀରେ ଗଙ୍ଗା ବିଉ ଲଗାଣ ମଞ୍ଚ ଗଠନ ଉପରେ ଗୁରୁତ୍ୱ ଦିଆଯାଇଛି ଏଥିରେ ଉଭୟ ଦେଶ ଓ ବିଦେଶର ବିଭିନ୍ନ ବିତ୍ତୀୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ରହିବେ

ୟୁଏନ୍ଇ ଏଫ୍ଏନ୍ସି ସଂଯୁକ୍ତ ଆରବ ଏମିରେଟ୍ସ ଆଗାମୀ ସଂସଦୀୟ ନିର୍ବାଚନରେ ମହିଳାମାନଙ୍କ ସଂଖ୍ୟା ଦୁଇଗୁଣ କରିବାକୁ ଘୋଷଣା କରିଛି

ସଂସଦରେ ମହିଳାମାନଙ୍କ ସଂଖ୍ୟା ବିଶ୍ୱସ୍ତରରେ ଶ୍ରେଷ୍ଠ ସ୍ଥାନରେ ରଖିବା ପାଇଁ ସେ ଦେଶ ଏଭଳି ନିଷ୍କଭି ନେଇଥିବା କ୍କଶାଯାଇଛି ଟ୍ୱିଟ୍ କରି ସଂଯୁକ୍ତ ଆରବ ଏମିରେଟ୍ସ ଉପସଭାପତି ତଥା ପ୍ରଧାନମନ୍ତ୍ରୀ ଓ ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମଖତ୍ରୁମ୍ କହିଛନ୍ତି ଦେଶ ବିକାଶରେ ମହିଳାମାନଙ୍କ ଭୂମିକା ଓ ସେମାନଙ୍କ ପ୍ରତିନିଧିତ୍ୱ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି

ଭୋଟ୍ ଗଣତି ଦୃଷ୍ଟିରୁ ସ୍ୱତନ୍ତ୍ର ବୁଲେଟିନ୍ ପ୍ରସାରଣ ପାଇଁ ଆକାଶବାଣୀର ସମ୍ଭାଦସେବା ବିଭାଗ ପକ୍ଷରୁ ସ୍ପତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ନିୟମିତ ପ୍ରସାରଣ ବୁଲେଟିନ୍ ଗୁଡ଼ିକରେ କେତେକ ପରିବର୍ତ୍ତନ କରାଯାଇଛି

ବୁଲନ୍ଦସର ଜିତ୍ ବୁଲନ୍ଦସର ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଓରଫ ଜିତୁକୁ ଉତ୍ତରପ୍ରଦେଶ ପୁଲିସ୍ ଜାନ୍ମୁ କାଶ୍ମୀରରୁ ଗିରଫ କରିଛି ଆମ ସମ୍ଘାଦଦାତା କହିଛନ୍ତି ଯେ ଦୁଇଦିନ ତଳେ ତାକୁ ଗିରଫ କରିବା ପାଇଁ ପୁଲିସ୍ ଟିମ୍କୁ ପଠାଯାଇଥିଲା

ଏହି ଘଟଣାରେ ପୁଲିସ୍ ଇନ୍ନପେକ୍ର ସୁବୋଧ କୁମାର ସିଂହ ଓ ଜଣେ ଗ୍ରାମବାସୀ ପ୍ରାଣ ହରାଇଥିଲେ ପୁଲିସ୍ କହିଛି ଯେ ସେନା ପକ୍ଷରୁ ଜିତୁକୁ ଉତ୍ତରପ୍ରଦେଶ ଟାସ୍କଫୋର୍ସକୁ ହସ୍ତାନ୍ତର କରାଯାଇଛି ଏବଂ ତାକୁ ପଚରାଉଚୁରା କରାଯାଉଛି ପୁଲିସ୍ ସୂତ୍ରରୁ ପ୍ରକାଶ ବୁଲନ୍ଦସରର ସାୟନା ଅଞ୍ଚଳରେ ଥିବା ମାହୋ ଗ୍ରାମରେ ଜିତେନ୍ଦ୍ର ମଲ୍ଲିକର ଘର ଏବଂ ଇନ୍ନପେକ୍ଟର ସୁବୋଧ ସିଂହ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୋଲି ସନ୍ଦେହ କରାଯାଉଛି ସେ ସାୟନା ଅଞ୍ଚଳରେ ହିଂସା ଘଟିବା ସମୟରେ ଛୁଟିରେ ଥିଲା ଏବଂ ଘଟଣା ଘଟିବା ପରେ ତତ୍କ୍ଷଣାତ କାର୍ଯ୍ୟରେ ଯୋଗଦାନ ପାଇଁ କାଶ୍ମୁ କାଶ୍ମୀର ପଳାଇଯାଇଥିଲା ଜିତି ଭିଡ଼ିଓ ଫୁଟେଜ୍ରେ ଦେଖାଯାଇଥିଲା ଏବଂ ତା' ନାମରେ ଅନ୍ୟମାନଙ୍କ ସହ ଏଫ୍ଆଇଆର୍ ଦାଖଲ କରାଯାଇଥିଲା ଆଇସଲାଣ୍ଡ ଇଣ୍ଡିଆ ଆଇସ୍ଲାଣ୍ଡର ବୈଦେଶିକ ମନ୍ତ୍ରୀ ଗୁଡଲକ୍ ଗୁଡ୍ ଥର୍ଡରସନ୍ ନ୍ନଆଦିଲ୍ଲୀଠାରେ ଗତକାଲି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଭେଟି ଦ୍ୱିପାକ୍ଷିକ ବହୁପାକ୍ଷିକ ଓ ଆନ୍ତର୍ଜାତିକ ସ୍ୱାର୍ଥଜଡିତ ବିଷୟରେ ଆଲୋଚନା କରିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ବିବୃଭିରେ କୁହାଯାଇଛି ଯେ ଦୁଇଦେଶ ମଧ୍ୟରେ ପ୍ରତ୍ୟକ୍ଷ ବିମାନସେବା ଆରମ୍ଭକୁ ଦୁଇମନ୍ତୀ ସ୍ୱାଗତ କରିଛନ୍ତି ଏହାଦ୍ୱାରା ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶାପ୍ରକାଶ କରିଛନ୍ତି ଭୂତାପଜ ଶକ୍ତି ମତ୍ୟ ସ୍କୁଚନା ପ୍ରଯୁକ୍ତି ଔଷଧପତ୍ର ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଦୁଇପକ୍ଷ ସହଯୋଗ ଭିତ୍ତିରେ କାର୍ଯ୍ୟ କରିବାକୁ ନିଷ୍କତି ନେଇଛନ୍ତି ଆଇସଲାଣ୍ଡ ବୈଦେଶିକ ମନ୍ତ୍ରୀ ମଧ୍ୟ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟି କଥାବାର୍ତ୍ତା କରିଚ୍ଛନ୍ତି ହକି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା ପୁରୁଷ ହକି ବିଶ୍ୱକପ୍ର ପୁଲ୍ ଡି ରେ ଆଜି ସନ୍ଧ୍ୟା ପାଞ୍ଚଟାରେ ମାଲେସିଆ କର୍ମାନୀ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ରାତି ସାତଟାରେ ନେଦରଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ